କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ସଂପ୍ରତି ଦେଶର ବିଭିନୁ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ବିଭିନୁ ଗଣମାଧ୍ଧମର ପ୍ରତିନିଧିମାନେ କରୋନା ମହାମାରୀ ଭୂତାଶୁ ଦ୍ୱାରା ସଂକ୍ରମିତ ହେଉଥିବାରୁ ସୂଚନା ଓ ପ୍ରସାରଣ ମନ୍ତଶାଳୟ ପକ୍ଷରୁ ସମସ୍ତ ଛାପା ଓ ବୈଦ୍ୟୁତିକ ଗଶମାଧ୍ଧମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି